ଏକ ବିବୃତ୍ତିରେ ଇସ୍ରୋ କହିଛି ଚନ୍ଦ୍ରର କକ୍ଷପଥରେ ଅର୍ବିଟର ସ୍ଥାପିତ ହୋଇପାରିଛି

ଇସ୍ରୋ କହିଛି ଆଜିପର୍ଯ୍ୟନ୍ତ କୌଣସି ଚନ୍ଦ୍ରଅଭିଯାନରେ ବ୍ୟବହୃତ ହୋଇଥିବା ସବୁଠାରୁ ଅଧିକ ଶକ୍ତିଶାଳୀ କ୍ୟାମେରା ଏହି ଅର୍ବିଟରରେ ଖଞ୍ଜା ଯାଇଛି ଏବଂ ବିଶ୍ୱ ବୈଜ୍ଞାନିକ ସମୁଦାୟକୁ ଏହା ଉପାଦେୟ ତଥ୍ୟ ଯୋଗାଇବାରେ ବିଶେଷ ଉପଯୋଗୀ ହୋଇପାରିବ

ଲ୍ୟାଣର୍ ବିକ୍ରମ ଚନ୍ଦ୍ରପୂଷ୍ଠରେ ଅବତରଣ କରିବାର ଅଳ୍ପ ସମୟ ପୂର୍ବରୁ ଏହା ସହ ସମ୍ପର୍କ ବିଚ୍ଛିନ୍ନ ହେବାର ମାତ୍ର କିଛି ଘକ୍ଷା ପରେ ଇସ୍ରୋରୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଫଳତା ପରେ ପରାଜୟ ସ୍ୱୀକାର କରିବା ଭାରତୀୟମାନଙ୍କ ରକ୍ତରେ ନାହିଁ ଭାରତର ଗୌରବମୟ ଇତିହାସରୁ ଆମକୁ ଏଭଳି ଅନେକ ମୁହୂର୍ତ୍ତଗୁଡ଼ିକ ବିଷୟରେ ଜଣାପଡ଼ିବ ଯେଉଁଥିରେ ଭାରତର ଜନସାଧାରଣ କେବେ ସେମାନଙ୍କର ଉଦ୍ୟମର୍ତ ଓହରି ଯାଇ ନ ଥିବାର ଦୃଷ୍ଟାନ୍ତମାନ ରହିଛି ପରିସ୍ଥିତିକୁ ପରୀକ୍ଷା ନିରୀକ୍ଷା କରିବା ପରେ ଭାରତ ପୁନର୍ବାର ତା'ର ଲକ୍ଷ୍ୟପଥରେ ଅଗ୍ରସର ହେବ ବୋଲି ସେ ଜୋର୍ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ଆହୁରି ଅନେକ କାର୍ଯ୍ୟ କରି ଦେଖାଇବାକୁ ବାକି ରହିଥିବା ବିଷୟରେ ଦେଶବାସୀ ବେଶ୍ ଅବଗତ ଅଛନ୍ତି ସେ କହିଛନ୍ତି ଯେତେବେଳେ ମହାକାଶ କାର୍ଯ୍ୟକ୍ରମ ପ୍ରସଙ୍ଗ କଥା ଉଠିବ ସେତେବେଳେ ଆମପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରି ଦେଖାଇବାକୁ ପଡ଼ିବ ମହାକାଶ ବିଜ୍ଞାନୀମାନଙ୍କର ଅକ୍ଲାନ୍ତ ଉଦ୍ୟମର ସେ ଭ୍ୟସୀ ପ୍ରଶଂସା କରିଛନ୍ତି ପିଏମ୍ ମହାରାଷ୍ଟ୍ର ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ଯେପରି ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବ ତାହା ନିିିିତ କରିବାକୁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଆମେ ଯେତେବେଳେ ଗଣପତିଙ୍କୁ ବିସର୍ଜନ କରୁଛେ ସେତେବେଳେ ଅନେକ ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ସମୁଦ୍ର ମଧ୍ୟକୁ ଚାଲିଯାଉଛି ତେଣୁ ଆମକୁ ଏସବୁକୁ ରୋକିବା ସହ ଆମର ଜଳସମ୍ପଦକୁ ସୁରକ୍ଷିତ ରଖିବାକୁ ହେବ

ତାହା ମଧ୍ୟରୁ ମୁମ୍ୟାଇ ଓ ମହାରାଷ୍ଟ୍ର ପାଇଁ ଅଧିକ ଅର୍ଥ ରଖାଯିବ ମୁମ୍ବାଇରେ କିଛି ପ୍ରକଳ୍ପକୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି କରିଡର ଦେଶର ଶିଳ୍ପ ଭିତ୍ତିକ ଗତିବିଧିର ଏକ କେନ୍ଦ୍ର ହେବାକୁ ଯାଉଛି

ଶ୍ରୀ ମୋଦି ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଏକ ସମାବେଶରେ ଉଦ୍ବୋଧନ ଦେଇଛନ୍ତି

ଏନ୍ଏସ୍ ପାକ୍ ଟେରର ଜାତୀୟ ସ୍ଥରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ୍ କହିଚ୍ଚନ୍ତି ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦୀମାନେ ଜାନ୍ଗୁ କାଶ୍ମୀରରେ ସ୍ୱାଭାବିକ ଅବସ୍ଥା ନ ଫେରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦର କଡ଼ା ସମାଲୋଚନା କରି ଶ୍ରୀ ଡୋଭାଲ କହିଛନ୍ତି ଏଥିରୁ ଜାନ୍ମୁ କାଶ୍ମୀରରେ ଅସ୍ଥିରତା ସୂଷ୍ଟି କରିବା ପାଇଁ ପାକିସ୍ତାନର ପ୍ରୟାସ ସ୍ୱଷ୍ଟଭାବେ ପ୍ରତିଫଳିତ ହେଉଛି ସେ କହିଛନ୍ତି ସେଠାକାର ଲୋକମାନଙ୍କୁ ଫାଙ୍କା ସ୍ୱପ୍ନ ଦେଖାଉଥିବା ପାକିସ୍ତାନର ଅସଲ ଚେହେରା ଜଣାପଡ଼ିଯାଇଛି

ଶ୍ରୀ ଡୋଭାଲ କହିଛନ୍ତି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇଦେବା ହେଉଛି ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତେବେ ଶାନ୍ତି ଓ ଜୀବନ ରକ୍ଷା ପାଇଁ କିଛି କଟକଣାର ଆବଶ୍ୟକତା ରହିଛି କାରଣ ବଞ୍ଚବାର ଅଧିକାର ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାନବିକ ଅଧିକାର

ସେ କହିଛନ୍ତି ଜାନ୍ଧ ଓ ଲଦାଖ ଅଞ୍ଚଳରେ ଏବେ ଲ୍ୟାଣ୍ଡଲାଇନ୍ ଓ ମୋବାଇଲ୍ ସେବା ସ୍ନାଭାବିକ ହୋଇଛି

ଜାଞ୍ଗୁ କାଶ୍ମୀରରେ ରାଜନୈତିକ ନେତାମାନଙ୍କୁ ଅଟକ ରଖିବା ପ୍ରସଙ୍ଗ ଉପରେ ସେ କହିଛନ୍ତି ଆଇନ ମୁତାବକ ସମସ୍ତ ପଦକ୍ଷେପ ନିଆଯାଉଛି ଏବଂ ସେମାନେ ଏହା ବିରୁଦ୍ଧରେ ଅଦାଲତର ଆଶ୍ରୟ ନେଇପାରିବେ ଡାଭାଲ କହିଛନ୍ତି ସେମାନଙ୍କୁ ଏବେ ଗୃହବନ୍ଦୀ ଭାବେ ରଖାଯାଇଛି ଯଦି ଲୋକମାନେ ମେଳି କରନ୍ତି ତାହେଲେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ସମସ୍ୟା ସୃଷ୍ଟି ହେବ ଏବଂ ସନ୍ତାସବାଦୀମାନେ ଏହି ପରିସ୍ଥିତିର ଫାଇଦା ଉଠାଇବାର ଆଶଙ୍କା ରହିବ ବୋଲି ଶ୍ରୀ ଡୋଭାଲ କହିଛନ୍ତି

ନୂଆଦିଲ୍ଲୀ ପକ୍ଷରୁ ପାକିସ୍ତାନର ଏଭଳି ନିଷ୍ପଭିକୁ ନକାରାତ୍ମକ ବୋଲି କୁହାଯାଇଛି ଟ୍ରାଫିକ୍ ରୁଲ୍ ଗଡକରୀ କେନ୍ଦ ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଅଧିକ ଜରିମାନା ଆଦାୟ କରି ଜନସାଧାରଣଙ୍କୁ ନ୍ତଆ ନିୟମ ସଂପର୍କରେ ଅବଗତ କରାଇବା ହେଉଛି ନୂଆ ମୋଟରଯାନ ଆଇନର ଉଦ୍ଦେଶ୍ୟ ନାଗପୁରଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଜୀବନ ନା ଅର୍ଥ କେଉଁଟି ଅଧିକ ଜରୁରୀ ବୋଲି ଶ୍ରୀ ଗଡ଼କରୀ ପ୍ରଶ୍ମ କରିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ଯେଉଁମାନେ ଆଇନର ଉଲ୍ଲୁଘନ କର୍ଛନ୍ତି ସେମାନେ କେବଳ ଜରିମାନା ଦେଉଛନ୍ତି ସେ କହିଛନ୍ତି ଜନସାଧାରଣ ନିରାପତ୍ତା ନିୟମଗୁଡ଼ିକୁ ଗୁରୁତ୍ୱର ସହ ନ ନେବା ଏବଂ ଅକ୍ସକିଛି ପଇସା ଦେଇ ଖସି ପଳାଇବା କାର୍ଯ୍ୟରେ ଅଭ୍ୟସ୍ଥ ହୋଇଯାଇଛନ୍ତି